ଅଗଷ୍ ତୂତୀୟ ସପ୍ତାହରେ ଯୁକ୍ତ ଦୁଇ ବିଙ୍କାନ ଓ ବାଣିଜ୍ୟ ଏବଂ ଅଗଷ୍ଟମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବ

ଆସନ୍ତାକାଲି ଭୁବନେଶ୍ୱରରୁ ସିଆଲ୍ଦା ଯିବାକୁ ଥିବା ଦୂରନ୍ତ ଏକ୍ପ୍ରେସ୍ ମଧ୍ଧ ବାତିଲ୍ ହେବ

ଏହାକୁ ଦୃଷ୍ଟିରେ ରଖ୍ ମାଓପ୍ରବଶ ଅଅଳରେ କଡ଼ା ସୁରକ୍ଷା ବ୍ୟବସ୍ଷା ଗ୍ରହଶ କରାଯାଇଛି

ଏଥିସହ ରାସ୍ତାଘାଟରେ ଯାଞ ବ୍ୟବସ୍ତାକୁ ମଧ କଡ଼ାକଡ଼ି କରାଯାଇଛି